ଏସୀୟ କ୍ରୀଡ଼ାରେ ଓଡ଼ିଆ ଝିଅ ଦୂତୀ ଚାନ୍ଦ୍କୁ ରୌପ୍ୟ ପଦକ

ଏହି ମାଟିର ମହାନତା ରହିଛି ଏହି ମାଟିର ସନ୍ତାନ ଓଡିଶାର ଗୌରବ ପାଇଁ କାମ କରିଛନ୍ତି ଏହି ମାଟିରେ ଗୋପବନ୍ଧୁ ମଧୁବାବୁ ବିଜୁବାବୁଙ୍କ ଭଳି ବହୁ ପ୍ରତିଭା ଜନ୍ମ ନେଇଛନ୍ତି

ଖୁବ୍ଶୀଘ୍ର ମୃତ୍ୟୁର ରହସ୍ୟ ଜଶାପଡିବ ବୋଲି ଜିଆରପି ପକ୍ଷରୁ କୁହାଯାଇଛି

ଅନ୍ୟ ଦୁଇଜଶ ଗୁରୁତର ଆହତ ହୋଇଛନ୍ତି ଗୁରୁତରଙ୍କୁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଛି

ଗୁରୁତର ଅବସ୍କାରେ ତାଙ୍କୁ ଉମରକୋଟ ହସପିଟାଲରେ ଭର୍ତି କରାଯାଇଥିଲା ଆଜି ଚିକିହାଧୀନ ଅବସ୍ଥାରେ ତାଙ୍କର ମୃତ୍ଧୁ ଘଟିଛି